ଏହି ପଦଯାତ୍ରା ରାମଲିଙ୍ଗମ ଟ୍ୟାଙ୍କ ରୋଡ୍ଠାରେ ପହଞିବା ପରେ 'ଏକ ସାଧାରଣ ସଭା ଅନୁଷିତ ହେବାର କାର୍ଯ୍ୟକ୍ରମ ରହିଛି

ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ନାରାୟଣ ଦେବ ବ୍ରହ୍କପୁରରୁ ଦୁଇଥର ସାଂସଦ ହୋଇଥିଲେ

କଂସ ଅତ୍ୟାଚାରରେ ଅତିଷ ମଥୁରାପୁରବାସୀ କୃଷ୍ଷଙ୍କୁ ପାଇ ଆନନ୍ଦରେ ଉତ୍ଫୁଲ୍ଲିତ ହୋଇ ଉଠିଛନ୍ତି

ବେନି ଭାଇଙ୍କୁ ପୂଜାର୍ଚ୍ଚନା କରିଛନ୍ତି

ସେପଟେ ମୃତ୍ୟୁ ଭୟରେ ମହାରାଜ କଂସ ଆତଙ୍କିତ ହୋଇପଡ଼ିଛନ୍ତି

ଧନୁଯାତ୍ରାର ଅନ୍ତିମ ଦୂଶ୍ୟ ଦେଖିବା ପାଇଁ ଆଜି ପ୍ରବଳ ଭିଡ଼ ହୋଇଛି

ପ୍ରଭୁଙ୍କ ସୁନାବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭୀଡ ଲାଗିରହିଛି

ତେଣୁ ଶ୍ରୀମନ୍ଦିରରେ ରାମଙ୍କ ର୍ପରେ ଶ୍ରୀଜୀଉଙ୍କ ଅଭିଷେକ ନୀତି କରାଯାଇଥାଏ

ଶ୍ରୀଜୀଉଙ୍କୁ ସୁନାଗହଣା ପିକ୍ଷାଯାଇ ସୁନ୍ଦର ଭାବେ ସଜିତ କରାଯାଇଛି ସମଗ୍ର ପଣ୍କିମ ଓଡିଶାରେ ଆକି ଆନନ୍ଦ ଉଲ୍ଲାସ ସହ ପୁଷ୍ ପୁନୀ ପାଳିତ ହେଉଛି

ଏହି ଦିନ ଗ୍ରାମରେ କୃଷିପର୍ବ ସମାପ୍ତିର ଦିନଭାବେ ବିବେଚନା କରାଯାଇଥାଏ

ସ୍ବଚନାଯୋଗ୍ୟ ଚିଉରଞ୍ଞନ ପଶ୍ବା ନାମକ ଜଣେ ଶିକ୍ଷକ ଆତୁହତ୍ୟା କରିଥିବା ଅଭିଯୋଗ ହୋଇଥିଲା

ତାହାକୁ ଭିଭି କରି ପୋଲିସ ପ୍ରମୋଦ ପଣ୍ଢାଙ୍କୁ ଗିରଫ କରିଥିବା ଜଣାପଡିଛି

ଆହତମାନେ ସମସ୍ତେ ଜଳେଶ୍ୱର ଅଞ୍ଞଳର ବୋଲି ଜଣାପଡିଛି